ତାମିଲନାଡୁ ଏବଂ ତେଲଙ୍ଗାନାରେ ଗୋଟିଏ ଲେଖାଏଁ ନୃତନ ଅଖିଳ ଭାରତୀୟ ଆୟୁର୍ବିଞ୍ଜାନ ସଂସ୍ଥାନ ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି

ଦିନିକିଆ ମହାରାଷ୍ଟ୍ର ଗସ୍ତରେ ଯାଇ ଶ୍ରୀ ମୋଦି କଲ୍ୟାଣଠାରେ ଏକ ସାଧାରଣ ସଭାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମେଟ୍ରୋ କରିଡର ଭିଭିପ୍ରସ୍ତର ସ୍ଥାପନ କରିବେ ସେହି ଦୁଇଟି କରିଡର ହେଉଛି ଥାନେ ଜିଲ୍ଲାର ଥାନେ ଭିୱାଣ୍ଡି କଲ୍ୟାଣ ମେଟ୍ରୋ ଓ ଦହିସାର ମିରା ଭାୟାଣ୍ଡର ମେଟ୍ରୋ

ପ୍ରଧାନମନ୍ତ୍ରୀ ଆଓ୍ୱାସ ଯୋଜନା ଅଧୀନରେ ସେଗୁଡିକୁ କାର୍ଯ୍ୟକାରୀ କରାଯିବ ସେହିପରି ଥାନେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପୁନେ ମେଟ୍ରୋର ତୃତୀୟ ପର୍ଯ୍ୟାୟ କାର୍ଯ୍ୟର ଭିଭିପ୍ରସ୍ତର ସ୍ଥାପନ କରିବେ ଏହା ଦ୍ୱାରା ହିଞ୍ଜଓ୍ୱାଡ଼ି ଶିବାଜୀନଗର ମଧ୍ୟରେ ମେଟ୍ରୋ ରେଳ ଚଳାଚଳ ବ୍ୟବସ୍ଥା ହୋଇପାରିବ ପିପିପି ମୋଡ୍ରେ ଏହି କାର୍ଯ୍ୟ କରାଯିବ ଶ୍ରୀ ମୋଦି ମଧ୍ୟ ମୁମ୍ୟାଇ ରାଜଭବନ ଗସ୍ତ କରି ପ୍ରଖ୍ୟାତ କାର୍ଟୁନିଷ୍ଟ ଆର୍କେ ଲକ୍ଷ୍ମଣଙ୍କ ଉପରେ ଲିଖିତ ପୁସ୍ତକ 'ଟାଇମ୍ଲେସ୍ ଲକ୍ଷ୍ମଣ'କୁ ଉନ୍ମୋଚନ କରିବେ କ୍ୟାବିନେଟ୍ ବିହାରର ପାଟନାଠାରେ ଗଙ୍ଗାନଦୀ ଉପରେ ଏକ ନୂତନ ସେତୁ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି

ସେହିପରି ତାମିଲନାଡ଼ୁ ଏବଂ ତେଲଙ୍ଗାନାରେ ଗୋଟିଏ ଲେଖାଏଁ ନୂତନ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ଏହି ଦୁଇ ନୂତନ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯିବ

ସେ ମଧ୍ୟ କହିଛନ୍ତି ଅମାନତ ରାଶି ଜମା ନ କଲେ ମଧ୍ୟ ଗରିବ ପରିବାରକୁ ମାଗଣାରେ ଏଲ୍ପିଜି ସଂଯୋଗ ଯୋଗାଇ ଦିଆଯିବ ବୋଲି କ୍ୟାବିନେଟ୍ ସ୍ଥିର କରିଛି ସେହିପରି ନବୀକରଣିୟ ଶକ୍ତି କ୍ଷେତ୍ରରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା ବୁଝାମଣାକୁ କ୍ୟାବିନେଟ୍ ଅନୁମୋଦନ କରିଛି

ଗତକାଲି ରାତିରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍ ବୈଠକରେ ଯୋଗଦେବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ସମବାୟ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ରଣ ଛାଡ଼ କରାଯିବ

କୁଇଷ୍ଟାଲ ପିଛା ବୋନସ୍ ଆକାରରେ ଏହି ଅର୍ଥ ପ୍ରଦାନ କରାଯିବ ଗତ ସନ୍ଧ୍ୟାରେ ଶ୍ରୀ ବାଘେଲ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଅନ୍ୟ ଦୁଇଜଣ ମନ୍ତ୍ରୀ ଟିଏସ୍ ସିଂହଦେଓ ଓ ତାମ୍ରଧ୍ୱଜ ସାହୁ ମଧ୍ୟ ଏହି କ୍ୟାବିନେଟ୍ ବୈଠକରେ ଯୋଗଦେଇଥିଲେ ପ୍ରେକ୍ ମାଲ୍ଦିପ୍ସ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ଏକ ସ୍ଥିର ଗଣତାନ୍ତିକ ଏବଂ ବିକାଶୋନ୍ଦୁଖୀ ମାଲଦୀପ ଗଠନ ଦିଗରେ ଭାରତ ସହଯୋଗ ଦେଇଆସିଛି

ସେ କହିଛନ୍ତି ଯେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ସୋଲି ଭାରତକୁ ପ୍ରଥମ ବିଦେଶ ଗସ୍ତରେ ଆସିଥିବାରୁ ସମଗ୍ର ରାଷ୍ଟ୍ର ଗର୍ବିତ ସେ କହିଛନ୍ତି ମାଲଦୀପ ସହ ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧି ଉପରେ ଭାରତ ସର୍ବଦା ଗୁରୁତ୍ୱ ଦେଇଆସିଛି ଶ୍ରୀ କୋବିନ୍ଦ ବିଭିନ୍ନ ବିଶ୍ୱ ପ୍ରସଙ୍ଗ ନେଇ ଦୁଇଦେଶ ସହଯୋଗର ସହ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ

ସଂପ୍ରତି ବ୍ରିଟେନ୍ରେ ରହୁଥିବା ମାଲ୍ୟାଙ୍କ ବିରୁଦ୍ଧରେ ନଅ ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇ ତଥା ଅନ୍ୟାନ୍ୟ ଆର୍ଥିକ ହେରଫେର ଅଭିଯୋଗ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ବିଭିନ୍ନ ମାମଲା ଆଗତ କରିଛି ଲଣ୍ଡନର ଏକ କୋର୍ଟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ ସପକ୍ଷରେ ରାୟ ପ୍ରଦାନ କରିଛି

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏୟାରକ୍ରାଫ୍ ଏବଂ ଟେଷ୍ଟିଂ ଏଷ୍ଟାବ୍ଲିସ୍ମେଣ୍ଟ୍ ପକ୍ଷରୁ ଏହି ଉଡ଼ାଣ କରାଯାଇଛି ଆଇଏଏଫ୍ ଡିଆର୍ଡିଓ ଏରୋନଟିକାଲ୍ ଗୁଣବତ୍ତା ନିର୍ଦ୍ଦେଶାଳୟ ଏବଂ ସିଏସ୍ଆଇଆର୍ ଭାରତୀୟ ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଏହି ପରୀକ୍ଷାମ୍ଭଳକ ଉଡ଼ାଣ କରାଯାଇଥିଲା ମନ୍ତ୍ରଣାଳୟ କହିଛି ପ୍ରଥମେ ଭୂମି ଉପରେ ଏହି ଫୁଏଲ୍ ବ୍ୟବହାର କରାଯାଇ ବିମାନ ଇଞ୍ଜିନ୍ର ଅନୁଧ୍ୟାନ କରାଯାଇଥିଲା ଛତିଶଗଡ଼ର ବାୟୋଡିଜେଲ୍ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାଟ୍ରୋଫା ତେଲରୁ ପ୍ରସ୍ତୁତ ଏହି ଡେଳକୁ ଡେରାଡୁନ୍ସ୍ଥିତ ସିଏସ୍ଆଇଆର୍ ଆଇଆଇପି ସଂସ୍ଥାନ ଅଧିକ ବ୍ୟବହାର ଉପଯୋଗୀ କରିଥିଲା

ଇଣ୍ଡିଆ ପାକିସ୍ତାନ ନୂଆଦିଲ୍ଲୀ କହିଛି ଭାରତୀୟ ନାଗରିକ ହମିଦ୍ ନେହାଲ୍ ଅନ୍ସାରୀଙ୍କୁ ଆକି ମୁକ୍ତ କରିବା ପାଇଁ ପାକିସ୍ତାନ ତରଫରୁ ଏକ ପତ୍ର ମିଳିଛି ଶ୍ରୀ ଅନ୍ସାରୀଙ୍କ ମୁକ୍ତି ସଂପର୍କରେ ଗଣମାଧ୍ୟମର ପ୍ରଶ୍ୱର ଉତ୍ତର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ଏହା ତାଙ୍କ ପରିବାର ପାଇଁ ଏକ ଆଶ୍ୱସ୍ତିଜନକ ଖବର

ପାକିସ୍ତାନ ଜେଲ୍ରେ ବନ୍ଦୀଥିବା ମସ୍ୟଜୀବ ଓ ଅନ୍ୟ ଭାରତୀୟ ନାଗରିକମାନଙ୍କ ପ୍ରତି ପାକିସ୍ତାନ ଏହିଭଳି ପଦକ୍ଷେପ ନେବ ବୋଲି ଭାରତ ଆଶାବାଦୀ ଥିବା ଶ୍ରୀ କୁମାର କହିଚ୍ଛନ୍ତି

ଜଷ୍ଟିସ ଏସ ମୁରଲୀଧର ଓ ବିନୋଦ ଗୋଏଲ ଅପରାଧ ଷଡ଼ଯନ୍ତ୍ର ଶତ୍ରତା ବୃଦ୍ଧି ଓ ସାଂପ୍ରଦାୟିକ ସଦ୍ଭାବନା ବିରୁଦ୍ଧରେ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି

ଶ୍ରୀଲଙ୍କା ପିଏମ୍ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରନୀଲ ବିକ୍ରମ ସିଂଘେ କହିଛନ୍ତି ଯେ ନ୍ୟାସନାଲ୍ ଡେମୋକ୍ରାଟିକ୍ ଫ୍ରଣ୍ଟ୍ ନାମରେ ସେ ଖୁବ୍ ଶୀଘ୍ର ଏକ ନୂତନ ରାଜନୈତିକ ଦଳ ଗଠନ କରିବେ ଆଗାମୀ ନିର୍ବାଚନରେ ଏହି ଦଳ ଅଧୀନରେ ସେ ଲଢ଼ିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଭାବେ ପୁନଃ ଅବସ୍ଥାପିତ ହେବା ପରେ ଗତସନ୍ଧ୍ୟାରେ କଲମ୍ବୋଠାରେ ତାଙ୍କ ଦଳ ୟୁନାଇଟେଡ୍ ନ୍ୟାସନାଲ୍ ପାର୍ଟିର ଏକ ବିଜୟ ଶୋଭାଯାତ୍ରାରେ ଯୋଗଦେଇ ସେ ଏହା କହିଛନ୍ତି

ଏହି ଟେଷ୍ଟ୍କୁ କିତି ଅଷ୍ଟ୍ରେଲିଆ ସିରିଜ୍ ବରାବର କରିବାକୁ ଲକ୍ଷ୍ୟ ରଖିଛି